ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ଘଟଣାର କ୍ରାଇମ୍ବ୍ରାଞ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜଣେ ଡିଏସ୍ପି ପାହ୍ୟାର ଅଧିକାରୀ ଏହି ଘଟଶାର ତଦନ୍ତ କରିବେ ବୋଲି ହାଇକୋର୍ଚ ସ୍ୱଷ୍ କରିଛନ୍ତି ମାମଲାର ପରବର୍ତୀ ଶୁଶାଶି ଆସନ୍ତା ସୋମବାର ହେବ

ଆକି ବାରିପଦାଠାରେ ଆୟୋଜିତ ସାମ୍ଘାଦିକ ସଶ୍ମିଳନୀରେ ଜିଲ୍ଲାପାଳ ବିନୀତ ଭରଦ୍ୱାକ ଏହି ସୂଚନା ଦେଇଛନ୍ତି

ନିଖୋଜ ମହ୍ୟଜୀବୀଙ୍କ ସଂପର୍କରେ ତଲାସି ଅଭିଯାନ ଜାରି ରହିଛି

ବନା ରହିଛି